ଚାଷୀ ପଞ୍ଞକରଣ ଖରିଫ୍ ଧାନ ସଂଗ୍ରହ ନିମନ୍ତେ ଚାଷୀଙ୍କ ନାମ ପଞ୍ଞିକରଣ କାର୍ଯ୍ୟ ନିର୍ଦ୍ଦିଷ୍ ସମୟସୀମା ମଧ୍ଘରେ ଶେଷ କରିବାକୁ ସଂପୂକ୍ତ ବିଭାଗ ପକ୍ଷରୁ ଆୟୋକିତ ଏକ ଭିଡ଼ିଓ କନ୍ଫରେନ୍ପିଂରେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ଗତକାଲି ଭିଡ଼ିଓ କନ୍ଫରେନ୍ପିଂ କରିଆରେ ରାଜ୍ୟର କୋଭିଡ୍ ପରିସ୍ଥିତି ପରିଚାଳନାର ସମୀକ୍ଷା କରିବା ପରେ ଏହି ସୂଚନା ପ୍ରଦାନ କରିଛନ୍ତି ଆବାସ ଯୋଜନା ଶ୍ରୀକୀଉମାନଙ୍କ ସେବାରେ ନିୟୋକିତ ଥିବା ଆର୍ଥିକ ଅନଗ୍ରସର ବର୍ଗର ସେବକମାନଙ୍କୁ ପ୍ରଧାନମନ୍ତୀ ଆବାସ ଯୋଜନାରେ ସାମିଲ କରିବା ପାଇଁ ରାକ୍ୟ ସରକାର ନିଷ୍ବଭି ନେଇଛନ୍ତି

ଏ ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ଯାଜପୁର ଜିଲ୍ଲା ପ୍ରଶାସନକୁ ସତର୍କ କରାଯାଇଛି

ପରିସ୍ତିତିର ଅନୁଧ୍ୟାନ ନିମନ୍ତେ ବରିଷ ପ୍ରଶାସନିକ ଅଧିକାରୀ ମାନଙ୍କୁ ବିଭିନ୍ନ ବ୍କକର ଦାୟିତ୍ୱ ପ୍ରଦାନ କରାଯାଇଚ୍ଚି

ବନ୍ୟା ଅଞ୍ଚଳରେ ଏନ୍ଡିଆରଏଫ୍ ଓ ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି